ପିଏମ ଛତିଶଗଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିକାଶ ହିଂସାର ସବୁଠୁ ବଡ ଉତ୍ତର ଛତିଶଗଡର ଭିଲାଇଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଗତ ଚାରିବର୍ଷ ଭିତରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ବିକାଶମୂଳକ ପଦକ୍ଷେପ ଯୋଗୁଁ ବହୁ ସଂଖ୍ୟକ ବିଭ୍ରାନ୍ତ ଯୁବକ ମୁଖ୍ୟସ୍ରୋତକୁ ଫେରି ଆସୁଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ଛତିଶଗଡରେ ଦୀର୍ଘବର୍ଷ ଧରି ବ୍ୟାପକ ମାତ୍ରାରେ ଉଗ୍ରବାଦୀ ହିଂସାକାଣ୍ଡ ପରିପ୍ରେକ୍ଷୀରେ ଶ୍ରୀମୋଦିଙ୍କର ଏହି ମନ୍ତବ୍ୟର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି

ଶ୍ରୀ ମୋଦି କହିଛନ୍ତି ଦିନେ ବସ୍ତର ଅଞ୍ଚଳ ହିଂସାକାଣ୍ଡ ପାଇଁ ଜଣାଶୁଣା ଥିଲା କିନ୍ତୁ ଆଜି ବସ୍ତରକୁ ଦେଶର ଅନ୍ୟାନ୍ୟ ଭାଗ ସହ ବିମାନ ଯୋଗେ ସଂଯୋଗ କରାଯାଇଛି ପୂର୍ବରୁ ପ୍ରଧାନମନ୍ତ୍ରୀ ରାୟପୁରରୁ ଜଗଦଲପୁର ମଧ୍ୟରେ ବିମାନ ସେବାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କରିଥିଲ ସେ କହିଛନ୍ତି ଛତିଶଗଡର ନୂଆ ରାଜଧାନ ନୟାରାୟପୁର ଅନ୍ୟ ସ୍କାର୍ଟ ସିଟିଗୁଡ଼ିକ ପାଇଁ ଏକ ମଡେଲ ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଆଦିବାସୀ ଲୋକମାନଙ୍କର ଜୀବନ ଶୈଳୀରେ ଉନ୍ନତି ଆଶିବାକୁ କେନ୍ଦ୍ର ସରକାର ଯୋଜନାମାନ ଆରମ୍ଭ କରିଛନ୍ତି ଓ ବନଧନ ଯୋଜନା ମାଧ୍ୟମରେ ସେମାନଙ୍କର ଆୟ ବୃଦ୍ଧି କରୁଛନ୍ତି

ସେଗୁଡିକ ଶିଳ୍ପ ଶିକ୍ଷା ବିମାନ ଚଳାଚଳ ଓ ଯୋଗାଯୋଗ କ୍ଷେତ୍ରର ସେ ଆଧୁନିକୀକରଣ କରାଯାଇଥିବା ଭିଲାଇ ର ଇସ୍କାତ କାରଖାନାକୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଆଇଆଇଟି ଭିଲାଇର ନୂଆ ପରିସରର ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି ଓ ଦ୍ୱିତୀୟ ଦଫା ଭାରତ ନେଟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି

ଏହି କଥାବାର୍ତ୍ତା ଡିଡି ନ୍ୟୁଜ୍ ଓ ନରେନ୍ଦ୍ର ମୋଦି ଆପ୍ରେ ଉପଲବ୍ଧ ହେବ ଏକ ଟ୍ସିଟ୍ କରି ଶ୍ରୀ ମୋଦି କହିଛନ୍ତି ବୈଷୟିକ ଜ୍ଞାନ ମାଧ୍ୟମରେ ଦେଶରେ ବ୍ୟାପକ ପରିବର୍ତ୍ତନ ଅଣାଯାଇ ପାରିବ ସେ କହିଛନ୍ତି ସରକାର ବୈଷୟିକ ଞ୍ଜାନକୁ ଅନେକ କ୍ଷେତ୍ରରେ ଲାଗୁ କରିଛନ୍ତି ଯାହା ଫଳରେ ଲୋକମାନେ ଏହାଦ୍ୱାରା ସର୍ବାଧିକ ଉପକୃତ ହେଉଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁମାନେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିକିଟାଲ୍ ସାକ୍ଷରତା ଅଭିଯାନ ଓ ସାଧାରଣ ସେବାକେନ୍ଦ୍ରରୁ ଉପକୃତ ହେଉଛନ୍ତି ଏବଂ ବିଭିନ୍ନ ବିପିଓରେ କାର୍ଯ୍ୟ କରୁଛନ୍ତି ସେମାନେ ସେମାନଙ୍କର ଅଭିଜ୍ଞତା ବିଷୟରେ ଜଣାଇବା ଉଚିତ କିଛିଦିନ ପୂର୍ବେ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜନଷୌଧି ପରିଯୋଜନା ଉଜ୍ୱଳା ଯୋଜନା ଏବଂ ମୁଦ୍ରା ଯୋଜନାର ହିତାଧିକାରୀ ଓ ଷ୍ଟାଟ୍ ଅପ୍ ଉଦ୍ୟୋଗୀମାନଙ୍କ ସହ ବାର୍ତ୍ତାଳାପ କରିଥିଲେ

ଏହି ଅବସରରେ ଶ୍ରୀ ନଡ୍ରା କହିଛନ୍ତି ଆୟୁଷ୍ମାନ ଭାରତ ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ପରିବର୍ଭନ ଆଣିବ ଇଣ୍ଡିଆ ୟୁଏନ୍ ରିପୋର୍ଟ କାଶ୍ମୀରର ମାନବାଧିକାର ପରିସ୍ଥିତି ସଂକ୍ରାନ୍ତରେ କାତିସଂଘ ମାନବାଧିକାର ହାଇକମିଶନଙ୍କ ରିପୋର୍ଟକୁ ଭାରତ ପ୍ରତ୍ୟାଖ୍ୟାନ କରିଛି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବିଭାଗ ମୁଖପାତ୍ର ରବୀଶ କୁମାର କହିଛନ୍ତି ଏହା ସମ୍ପୂର୍ଣ୍ଣ ଭିଭିହୀନ ଏଭଳି ଏକ ରିପୋର୍ଟ ପ୍ରକାଶ କରାଯିବା ଉପରେ ସେ ପ୍ରଶ୍ୱବାଚୀ ଉଠାଇଛନ୍ତି ମୁଖପାତ୍ର କହିଛନ୍ତି ନିଶ୍ଚିତ ହୋଇ ନ ଥିବା ତଥ୍ୟକୁ ନେଇ ଏହାକୁ ପ୍ରସ୍ତୁତ କରାଯାଇଛି ଓ ଏଥିରେ ଅନେକ ଭୁଲ ତଥ୍ୟ ରହିଛି

ଭାରତର ସେହି ଅଞ୍ଚଳକୁ ଖାଲି କରିବା ପାଇଁ ସେ ସର୍ବାଦା ପାକିସ୍ତାନକୁ କହିଆସୁଛି ଭାରତ କହିଛି ପାକିସ୍ତାନରୁ ଚଳାଯାଉଥିବା ସୀମାପାର ସନ୍ତାସବାଦ ଓ ପାକିସ୍ତାନ ଦ୍ୱାରା ବେଆଇନଭାବେ ଅଧିକାର କରି ରଖାଯାଇଥିବା ଅଞ୍ଚଳ ବିଷୟରେ ଲେଖକମାନେ କିଛି କହିନାହାନ୍ତି ସୀମାପାର ସନ୍ତାସବାଦ ଜାମ୍ପୁ କାଶ୍ମୀରର ଜନସାଧାରଣଙ୍କ ଇଚ୍ଛାକୁ ଦବାଇ ରଖିବା ରାଜ୍ୟର ସାମାଜିକ ଢାଞ୍ଚାକୁ ନଷ୍ଟ କରିବା ଓ ଭାରତର ଅଖଶ୍ତତକୁ ନଷ୍ଟ କରିବା ଲକ୍ଷ୍ୟରେ କରାଯାଉଛି ବୈଦେଶିକ ମନ୍ତ୍ରଣାଳୟ କହିଛି ଜାତିସଂଘ ମାନବାଧିକାର କମିଶନ କାର୍ଯ୍ୟାଳୟକୁ ଭାରତ ପକ୍ଷରୁ ଏ ସଂକ୍ରାନ୍ତରେ କଡା ସନ୍ଦେଶ ପଠାଯାଇଛି କେକେ ଯବାନ ଜାମ୍ମ କାଶ୍ମୀରର ସୋଫିଆନ ଅଞ୍ଚଳରୁ ସନ୍ଦିଗ୍ଧ ସନ୍ତାସବାଦୀମାନେ ଜଣେ ସେନାବାହିନୀ ଯବାନଙ୍କୁ ଅପରହଣ କରିନେଇଥିବାର ସନ୍ଦେହ କରାଯାଉଛି

ଶୁକ୍ଲାଙ୍କ ଅଧୀନରେ ଚାଲିଥିବା ସନ୍ତ୍ରାସବାଦ ବିରୋଧି କାର୍ଯ୍ୟାନୁଷ୍ଠାନରେ ହିକିବୁଲ କମାଣ୍ଡର ସମୀର ଟାଇଗରର ଗତମାସରେ ପୁଲଓ୍ୱାମାଠାରେ ମୃତ୍ୟୁ ଘଟିଥିଲା ଯବାନଙ୍କୁ ଠାବ କରିବା ପାଇଁ ସେନାବାହିନୀ ଓ ଅନ୍ୟ ନିରାପତ୍ତା ବାହିନୀ ପକ୍ଷର୍ ବ୍ୟାପକ ଖୋଜାଖୋଜି ଚାଲିଛି

ଏହି ଅର୍ଥ ହିତାଧିକାରୀମାନଙ୍କ ବ୍ୟାଙ୍କ ଜମା ଖାତାରେ ପହଞ୍ଚାଇ ଦିଆଯିବ ଏକ ବିବୃତ୍ତିରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଜଗତି ଓ ତଲୱାରା ଶିବିରଗୁଡିକର ମରାମତି କାର୍ଯ୍ୟ ଚାଲିଛି ଓ କେନ୍ଦ୍ର ସରକାର ଏହାର ସମ୍ପର୍ଶ୍ୟ ଖର୍ଚ୍ଚ ବହନ କରିବେ ସେହି ଶିବିରଗ୍ରଡିକରେ ସ୍ଥାନାନ୍ତରିତ ଲୋକମାନେ ରହୁଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଜାଞ୍ଚୁକୁ ଗସ୍ତ କରିବା ସମୟରେ ସ୍ଥାନାନ୍ତରିତ ଲୋକମାନଙ୍କୁ ସହାୟତା ଦେବା ପାଇଁ ଘୋଷଣା କରିଥିଲେ

କିନ୍ତୁ ଯୋଜନାର ଅଭାବ ଓ ଜଳବଣ୍ଟନରେ କୁପରିଚାଳନା ଜଳ ସଙ୍କଟର ମୁଖ୍ୟ କାରଣ ବୋଲି ସେ କହିଛନ୍ତି ସେ କହିଛନ୍ତି ଫସଲ ଆରମ୍ଭ କରିବା ପୂର୍ବରୁ ଜଳର ପରୀକ୍ଷା ପାଇଁ ସମ୍ପୃକ୍ତ କର୍ତ୍ତପକ୍ଷମାନଙ୍କ ଦ୍ୱାରା ଠିକ୍ଭାବେ ପରୀକ୍ଷା କରିବା ଆବଶ୍ୟକ ନାବାର୍ଡ ଦ୍ୱାରା ପ୍ରକାଶିତ ଏକ ପୁସ୍ତକକୁ ଉନ୍ଦୋଚନ କରିବା ଅବସରରେ ସେ ଏହା କହିଚ୍ଛନ୍ତି

ସେଗୁଡିକ ମଧ୍ୟରୁ ଶହେଟି ପ୍ରକଳ୍ପ ଚଳିତବର୍ଷ ଡିସେମ୍ବର ମାସ ସୁଦ୍ଧା ସମ୍ପୂର୍ଣ୍ଣ ହେବ

ସେ କହିଛନ୍ତି ଆଦିବାସୀ ପିଲାମାନଙ୍କର ଶିକ୍ଷା ଲାଗି ସରକାର ଏକଲବ୍ୟ ମଡେଲ ଆବାସିକ ସ୍କୁଲ ସ୍ଥାପନ କରିଛନ୍ତି

ଏହା ପୂର୍ବରୁ ସେ କ୍ୟାବିନେଟ ସଚିବାଳୟରେ ସଚିବଭାବେ କାର୍ଯ୍ୟ କରୁଥିଲେ

ଫିଫା ୱାର୍ଲଡ କପ୍ ଏକବିଂଶ ଫିଫା ବିଶ୍ୱକପ୍ ଆଜି ସନ୍ଧ୍ୟାରେ ରୁଷ୍ ରାଜଧାନୀ ମସ୍କୋରେ ଆରମ୍ଭ ହେବ

ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଲୁଝ୍ନିକି ଷ୍ଟାଡିୟମ୍ରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ

ଏଥିରେ ଇଟାଲୀ ନେଦରଲ୍ୟାଣ୍ଡସ୍ ଚିଲି ଓ ଆମେରିକା ଭଳି ବଡ଼ବଡ଼ ଟିମ୍ ଭାଗ ନେଉନଥିବା ସତ୍ତ୍ୱେ ମ୍ୟାଚ୍ଗୁଡ଼ିକ ଅତ୍ୟନ୍ତ ଚିତ୍ତାକର୍ଷକ ହେବାର ଆଶା କରାଯାଉଛି